ନୀତି ଆୟୋଗର ସଦସ୍ୟ ଡାକ୍ତର ଭିକେ ପାଲ କହିଛନ୍ତି ଯେ ଏହି ଦୁଇ ଟିକାର ହଜାର ହଜାର ଲୋକଙ୍ଙ ଠାରେ ପରୀକ୍ଷା କରାଯାଇଛି

ବିଗତ ବର୍ଷଗୁଡ଼ିକରେ ଗୁଡ଼ି ସୂତା ଲାଗି ଅନେକେ ଆହତ ହୋଇଥିବାବେଳେ ସ୍ଥଳବିଶେଷରେ କେତେକଙ୍କ ପ୍ରାଣହାନି ଘଟିଛି

ସ୍ୱତନ୍ତ ଅଦାଲତ ପ୍ରତିଷା ଲାଗି ଆବଶ୍ୟକ ଭିଭିଭିମି ସମ୍ୟନ୍ଧୀୟ ପ୍ରସ୍ତାବ ଉପରେ ସରକାର ପରବର୍ତ୍ତୀ ଶୁଶାଶି ସମୟରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି